ସ୍ୱରାଜ ପତ୍ରିକା ସହ ଏକ ସାକ୍ଷାତକାର ବେଳେ ଶ୍ରୀ ମୋଦି କହିଛନ୍ତି ମାଓ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବସବାସ କରୁଥିବା ଗରିବ ଲୋକମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ତାଙ୍କ ସରକାର ବିସ୍ତୁତ ମୌଳିକ ଡ଼ାଞ୍ଚା ପ୍ରକଳ୍ପଗୁଡ଼ିକ ହାତକୁ ନେବା ସଙ୍ଗେସଙ୍ଗେ ସାମାଜିକ ସଶକ୍ତିକରଣ ପାଇଁ ବଡ଼ଧରଣର ପଦକ୍ଷେପ ନେଇଛି

ଏଣୁ କୌଣସି ପ୍ରକାରର ଦଙ୍ଗା ଓ ହିଂସାକାଣ୍ଡ ଘଟଣାକୁ ଦମନ କରିବା ରାଜ୍ୟ ସରକାରମାନଙ୍କର ଦାୟିତ୍ୱ ଦେଶରେ ଏହିସବୁ ହିଂସାକାଣ୍ଡକୁ ଦମନ କରିବା ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ସକାଶେ ଅନୁରୋଧ କରାଯାଇ ଆଗତ କେତେକ ଆବେଦନ ଉପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି ଦଙ୍ଗା ଓ ହିଂସାକାଣ୍ଡ ଘଟଣାଗୁଡ଼ିକ ପ୍ରତି ଗଭୀର ଉଦ୍ବେଗ ପ୍ରକାଶ କରି ପ୍ରଧାନବିଚାରପତି ଦୀପକ ମିଶ୍ର ବିଚାରପତି ଏଏମ୍ ଖାନୱିଲିକର ଏବଂ ଡିୱାର୍ଇ ଚନ୍ଦ୍ରଚଡ଼ଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ମାମଲା ଉପରେ ଏକ ବିସ୍ତୃତ ନିର୍ଦ୍ଦେଶ ଜାରି କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି ଗମେଣ୍ଟ୍ ହ୍ୱାଟ୍ସ୍ଅପ୍ ସଂପ୍ରତି ଦେଶରେ ପିଲାଚୋର ସନ୍ଦେହରେ କେତେକ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯିବା ଘଟଣା ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମ ଜରିଆରେ ମିଥ୍ୟା ଉଦ୍ଦେଶ୍ୟ ପ୍ରଣୋଦିତ ଓ ଉତ୍ତେଜନାପୂର୍ଣ୍ଣ ବାର୍ତ୍ତା ପ୍ରଚାରଠାରୁ ଦୂରେଇ ରହିବା ଦିଗରେ ତୁରନ୍ତ ପଦକ୍ଷେପ ନେବା ସକାଶେ କେନ୍ଦ୍ର ସରକାର ହ୍ୱାଟ୍ସ୍ଅପ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୂଚନା ଓ କାରିଗରୀ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ହିଂସା ଉଦ୍ରେକ ପାଇଁ କେତେକ ଅସାମାଜିକ ବ୍ୟକ୍ତି ଉତ୍ତେଜନାପୂର୍ଣ୍ଣ ବାର୍ତ୍ତା ପ୍ରଚାର କରିବାକୁ ହ୍ୱାଟ୍ସ୍ଅପ୍ ଭଳି ଗଣମାଧ୍ୟମକୁ ମଞ୍ଚ ଭାବେ ବ୍ୟବହାର କରୁଥିବାରୁ ସାମାଜିକ ଗଣମାଧ୍ୟମଗୁଡ଼ିକ ନିଜର ଦାୟିତ୍ୱ ଓ ଉତ୍ତରଦାୟିତାଠାରୁ ଦୂରେଇଯାଇ ପାରିବେ ନାହିଁ ଏଭଳି ଘଟଣାକୁ ତୁରନ୍ତ ବନ୍ଦ କରିବା ପାଇଁ ଏବଂ କୌଣସିପ୍ରକାର ମନ୍ଦ ଉଦ୍ଦେଶ୍ୟରେ ହ୍ୱାଟ୍ସଅପ୍କୁ ଯେଭଳି ବ୍ୟବହାର କରାଯାଇ ନ ପାରିବ ସେ ଦିଗରେ ବିହିତ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ହ୍ୱାଟ୍ସ୍ଅପ୍ରେ ଉତ୍ତେଜନାପୂର୍ଣ୍ଣ ଓ ଗୁଜବ ପ୍ରଚାର ଦ୍ୱାରା ଆସାମ ମହାରାଷ୍ଟ୍ର ତ୍ରିପୁରା କର୍ଣ୍ଣାଟକ ଓ ପଶ୍ଚିମବଙ୍ଗରେ ଅନେକ ଲୋକଙ୍କ ଜୀବନ ହାନି ଘଟିଥିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି କେନ୍ଦ ସରକାର ଦର୍ଶାଇ କହିଚ୍ଚନ୍ତି ଜେକେ ରାଜନାଥ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଓ କାତୀୟ ନିରାପତ୍ତା ଉପଦେଷ୍ଟା ଅକ୍ଷିତ୍ ଡୋଭାଲ୍ ଆଜିଠାରୁ ଦୁଇଦିନ ପାଇଁ ଜାମ୍ମୁ ଓ କାଶ୍ମୀର ଯିବେ ସ୍ୱରାଷ୍ଟ୍ରମନ୍ତ୍ରଣାଳୟର କଣେ ଅଧିକାରୀ ନୃଆଦିଲ୍ଲୀରେ କହିଛନ୍ତି କାମ୍ମ ଓ କାଶ୍ୱୀରରେ ସଂପ୍ରତି ରାଜ୍ୟପାଳ ଶାସନ ଜାରି ଥିବା ଦୃଷ୍ଟିରୁ ସେଠାକାର ନିରାପତ୍ତା ପରିସ୍ଥିତି ସଂପର୍କରେ ସ୍ୱରାଷ୍ଟ୍ରମନ୍ତ୍ରୀ ସମୀକ୍ଷା କରିବେ ଏବଂ ପବିତ୍ର ଅମରନାଥ ଗୁମ୍ପା ମଧ୍ୟ ଦର୍ଶନ କରିବେ ଶ୍ରୀ ସିଂ ଓ ଶ୍ରୀ ଡୋଭାଲ୍ ରାକ୍ୟପାଳ ଏନ୍ଏନ୍ ଭୋରା ବରିଷ୍ଠ ପ୍ରଶାସନିକ ଓ ନିରାପତ୍ତା ଅଧିକାରୀମାନଙ୍କ ସହ କେତେକ ବୈଠକରେ ମଧ୍ୟ ମିଳିତ ହେବାର କାର୍ଯ୍ୟସଚୀ ରହିଛି ଏସ୍ସି ଦିଲ୍ଲୀ ଦିଲ୍ଲୀର ଉପରାଜ୍ୟପାଳଙ୍କୁ ପ୍ରଶାସନିକ ମୁଖ୍ୟ ଭାବେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ୍ କରି ଅରବିନ୍ଦ କେଜରିଓ୍ୱାଲଙ୍କ ସରକାର ଆଗତ କରିଥିବା କେତେକ ଅପିଲ୍ ଉପରେ ସୁପ୍ରିମକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିବେ

କେନ୍ଦ୍ର ସରକାର କହିଥିଲେ ଦିଲ୍ଲୀ ସରକାରଙ୍କ ପାଖରେ ଅତ୍ୟଧିକ କାର୍ଯ୍ୟପାଳିକା କ୍ଷମତା ରହିଲେ ଜାତୀୟ ସ୍ୱାର୍ଥ ନଷ୍ଟ ହେବ ଏଣୁ ଏହି କ୍ଷମତା ଉପରାଜ୍ୟପାଳଙ୍କ ପାଖରେ ରହିବା ବିଧେୟ

ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ଏହି ଆବିଷ୍କାର ଦ୍ୱାରା ଭାରତ କେତେକ ବଛାବଛା ଦେଶ ମଧ୍ୟରେ ସ୍ଥାନ ପାଇଛି ଇସ୍ରୋ ପକ୍ଷରୁ କୁହାଯାଇଥିବା ଖବର ଅନୁଯାୟୀ ଅହମ୍ମଦାବାଦ ଫିଜିକାଲ୍ ରିସର୍ଚ୍ଚ ଲାବୋରେଟୋରୀର ପ୍ରଫେସର ଅଭିକିତ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ବୈଜ୍ଞାନିକ ଦଳ ଉପଶନି ଏକ ଗ୍ରହ ସୂର୍ଯ୍ୟଭଳି ଦେଖାଯାଉଥିବା ଏକ ତାରକା ଚାରିପଟେ ଆବର୍ତ୍ତନ କରୁଥିବାର ଆବିଷ୍କାର କରିଛନ୍ତି ଏହି ଗ୍ରହଟି ସାଢ଼େ ଉଶିଶ ଦିନରେ ଏହି ତାରକା ଚାରିପଟେ ଆବର୍ତ୍ତନ କରୁଛି

ଜଣେ ପୁଲିସ୍ ଅଧିକାରୀ କହିଛନ୍ତି ବାଲ୍ତାଲ୍ ପଥରେ ରେଲ୍ପତି ଓ ବ୍ରାରିମାର୍ଗ ମଧ୍ୟରେ ସେହି ମଟି ଅତଡ଼ା ଖସିଥିଲା ମୂତ ଓ ଆହତମାନଙ୍କୁ ଚିହ୍ନଟ କରାଯାଇ ପାରିନାହିଁ ଏବଂ ମୃତଦେହଗୁଡ଼ିକୁ ବାଲ୍ତାଲ ହସ୍କିଟାଲ୍କୁ ଅଣାଯାଉଛି ପୁଲିସ୍ ଓ ନିରାପତ୍ତା ବାହିନୀର ଯବାନମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି

ଦୁଇଟି ମୃତଦେହକୁ ହେଲିକପୂରଯୋଗେ ସିମିକୋଟରୁ କାଠମାଣ୍ଡୁ ଓ ନେପାଳଗଞ୍ଜକୁ ନିଆଯାଇଛି

ମୁମ୍ୟାଇରେ ପିଟିଆଇ କର୍ମଚାରୀ ସଂଘଗୁଡ଼ିକର ଫେଡେରେସନ୍ର କାର୍ଯ୍ୟନିର୍ବାହୀ ବୈଠକରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ଗଡ଼କରୀ କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଓ ନୌ ପରିବହନ ମନ୍ତ୍ରଶାଳୟ ପକ୍ଷରୁ ଏହି ଅଟ୍ଟାଳିକାର ମୂଲ୍ୟାୟନ କରାଯିବ ଏହି ଅଟ୍ଟାଳିକାଟି ପୂର୍ବଭଳି ଏୟାର ଇଣ୍ଡିଆ ଭାବେ ସମ୍ବୋଧିତ କରାଯିବ ଏବଂ ଆରବ ସାଗରରୁ ଦେଖାଯାଉଥିବା ଏହାର ପ୍ରତୀକାତ୍ମକ ଚିହ୍ନଟି ମଧ୍ୟ ରହିବ ଏହି ଐତିହାସିକ ଅଟ୍ଟାଳିକାକୁ ସରକାର ନିଜ ଅକ୍ତିଆରରେ ରଖିବା ଉଦ୍ଦେଶ୍ୟରେ ଏହାକୁ ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ଲାଗି ଭଡ଼ା ସୂତ୍ରରେ ପ୍ରଦାନ କରାଯିବ ବୋଲି ଶ୍ରୀ ଗଡ଼କରୀ କହିଚ୍ଛନ୍ତି ଫିଫା ଫିଫା ବିଶ୍ୱକପ୍ରେ ସ୍ୱିଡେନ୍ ଓ ଇଲଣ୍ଡ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି

ଆସନ୍ତା ଶୁକ୍ରବାର ଦିନ ପ୍ରତିଯୋଗିତାର ପ୍ରଥମ ଦୁଇଟି କ୍ୱାର୍ଟ ଫାଇନାଲ୍ ମ୍ୟାଚ୍ ଖେଳାଯିବ